ସେଗୁଡ଼ିକ ହେଲା ଭଦ୍ରକ କଟକ ଯାଜପୁର ଆସ୍କା କେନ୍ଦଝର ଓ ତେଙ୍କାନାଳ

ଡକ୍ଟର ମିଶ୍ର ସମାରୋହରେ ପ୍ରଥମ ସମାବର୍ତ୍ତନୀ ଦୀକ୍ଷାନ୍ତ ଭାଷଣ ରଖିବେ

ଯାହାଦ୍ୱାରା ଅଧିକାରୀ ଆଉ କର୍ମଚାରୀମାନେ ନିଜ ନିଜ ଦପ୍ତରକୁ ପଶିପାରି ନ ଥିଲେ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ବଭି ନିଆଯାଇଛି

ସମ୍ମାନ ବାବଦରେ ଏକ ଲକ୍ଷ ଟଙ୍କାର ଅର୍ଥରାଶି ତଥା ପ୍ରଶସ୍ତିପତ୍ର ପ୍ରଦାନ କରାଯିବ

ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପଉି ସାମଗ୍ରୀ ନ ଆଶିବା ସହ ସ୍ବଛତା ଓ ଶ୍ବଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷର୍ ଅନୁରୋଧ କରାଯାଇଛି

ଫଳରେ ଓଡ଼ିଶାରୁ ବହୁ ଟେବୁଲ୍ ଟେନିସ୍ ଖେଳାଳି ବେଶ୍ ଅନ୍ତର୍କାତୀୟ ସ୍ତରେ ଖେଳିବାପାଇଁ ପ୍ରସ୍ତୁତି କରିପାରିବେ